ଖଦୀ ଶରୀର ଅନୁକୁଳ ଏବଂ ସବୁ ପ୍ରକାର ପାଗରେ ଏହାକୁ ପିନ୍ଧାଯାଇ ପାରିବ ଏହା ଫ୍ୟାସନର ମଧ୍ଧ ଏକ ପ୍ରତୀକରେ ପରିଶତ ହୋଇଛି

ସେହିପରି କରୋନା ସମୟରେ ଖଦୀ ମାସ୍କ ମଧ୍ଧ ବେଶ୍ ଲୋକପ୍ରିୟ ହୋଇପାରିଛି ବୋଲି ପ୍ରଧାନମନ୍ତୀ କହିଛନ୍ତି ଦେଶର ଅଧିକାଂଶ ସ୍ରାନରେ ଏବେ ସ୍ୱୟଂସହାୟକ ଗୋଷୀଗୁଡ଼ିକ ଖଦୀର ମାସ୍କ ପ୍ରସ୍ଠୁତ କରୁଛନ୍ତି ଏହି ପ୍ରସଙ୍ଙରେ ସେ ଉଉରପ୍ରଶେର ବାରାବାଙ୍କୀ ଅଅଳର ସୁମନ ଦେବୀଙ୍କ ଉଦାହରଶ ଦେଇଛନ୍ତି

ସମଗ୍ର ଆମେରିକାର ବିଭିନ୍ ଅଞ୍ଞଳରେ ଏବେ ମାଲଖମ୍ ପ୍ରଶିକ୍ଷଣ କେନ୍ଦ୍ ସ୍ନାପିତ ହୋଇଛି

ପୁଲଓ୍ୱାମାର ଓଉଖୁ ଏବେ ପେନ୍ସିଲ୍ ଗ୍ରାମ ଭାବେ ପରିଚିତ ହୋଇପାରିଛି

ବିଜୟାଦଶମୀ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ରାଜ୍ୟବାସୀଙ୍କୁ ଶୁଭେଛା ଜଣାଇଛନ୍ତି ସେ କହିଛନ୍ତି ବିଜୟା ଦଶମୀ ହେଉଛି ଅସତ୍ୟ ଉପରେ ସତ୍ୟର ଅନ୍ୟାୟ ଉପରେ ନ୍ୟାୟର ଓ ଅଶାନ୍ତି ଉପରେ ଶାନ୍ତିର ବିଜୟର ପ୍ରତୀକ

ଚଳିତବର୍ଷ କରୋନା ମହାମାରୀ ବିଶ୍ୱରେ ଅସ୍ୱାଭାବିକ ପରିସ୍ତିତି ସୃଷି କରିଛି

ଏଥିସହ ହାତଧୋଇବା ମାସ୍କ ପିଛିବା ଓ ସାମାଜିକ ଦୂରତା ବଜାୟରଖିବା ଭଳି ସମସ୍ତ କୋଭିଡ ନିୟମ ପାଳନ କରିବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି